ମନିଟାରୀ ପଲିସି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଆଜି ଏହାର ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ପ୍ରକାଶ କରିଛି ମୁଦ୍ରାନୀତି ସମୀକ୍ଷାରେ ସୁଧହାରଗୁଡ଼ିକୁ ଅପରିବର୍ତ୍ତିତ ରଖାଯାଇଛି

କୋବିଡ୍ ନାଇଷ୍ଟିନ୍ ଦୃଷ୍ଟିରୁ ଭାରତୀୟ ଅର୍ଥନୀତି ଉପରେ ଅଧିକ ଚାପ ପଡୁଥିବାରୁ ରିଜର୍ଭ ବ୍ୟାଙ୍କ୍ ଚଳିତ ବର୍ଷ ଓ ଆସନ୍ତା ବର୍ଷ ଏହାର ମୁଦ୍ରାନୀତିକୁ ପରିସ୍ଥିତି ସୁହାଇବା ଭଳି କରିବ

ସେ କହିଛନ୍ତି ରିଜର୍ଭ ବ୍ୟାଙ୍କ୍ ବଜାରର ଚାହିଦା ଅନୁସାରେ ଆହୁରି ଅଧିକ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛି ବିହାର ଇଲେକ୍ସନ୍ ବିହାରର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ଜାରି ହୋଇଛି

ତାହା ପରଦିନ ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ୍ କରାଯିବ

ଏହି ପର୍ଯ୍ୟାୟରେ ପାଟନା ଓ ନାଳନ୍ଦାକୁ ଛାଡ଼ି ଉତ୍ତର ବିହାରର ବାକି ସବୁ ଜିଲ୍ଲାରେ ମତଦାନ ହେବ ଭୋଟ୍ ଗ୍ରହଣ ହେବାକୁ ଥିବା ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟମରେ ସୀତାମାଢ଼ି ଶେଓହର୍ ମଧୁବନୀ ଦର୍ଭଙ୍ଗା ମୁଜାଫର୍ପୁର ଗୋପାଳଗଞ୍ଜ ସିଓ୍ୱାନ୍ ସରନ୍ ବୈଶାଳୀ ସମସ୍ତିପୁର ବେଗୁସରାଇ ଖଗଡ଼ିଆ ଭାଗଲପୁର ଓ ପୂର୍ବ ଏବଂ ପଶ୍ଚିମ ଚମ୍ପାରନ୍ ରହିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଓ ଚିକିହିତ ହେଉଥିବା ସଂକ୍ରମିତ ଲୋକମାନଙ୍କ ସଂଖ୍ୟା ମଧ୍ୟରେ ତାରତମ୍ୟ ବୃଦ୍ଧି ପାଇବାରେ ଲାଗିଛି

ସଂକ୍ରମିତମାନଙ୍କୁ ଆଗୁଆ ଚିହ୍ନଟ କରାଯାଇ ସେମାନଙ୍କର ତୁରନ୍ତ ଚିକିହା କରାଯିବା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଉଛି ଓ ମୃତ୍ୟୁହାର କମିବାରେ ଲାଗିଛି

ଆଜି ହେଉଛି ବିଶ୍ୱ ଡାକ ଦିବସ ଯୋଗାଯୋଗ ମନ୍ତ୍ରଣାଳୟ କହିଛି ସର୍ବସାଧାରଣଙ୍କ ଦୈନନ୍ଦିନ ଜୀବନରେ ଡାକ ବିଭାଗର ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବା ହେଉଛି ବିଶ୍ୱ ଡାକ ଦିବସ ପାଳନର ମୂଳ ଲକ୍ଷ୍ୟ ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶରେ ଡାକ ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରିଆସୁଛି ପିଏମ୍ ୱାର୍ଲଡ୍ ପୋଷ୍ଟ ଡେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଡାକ ଦିବସ ଅବସରରେ ଭାରତୀୟ ଡାକ ବିଭାଗ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଦେଶ ଡାକ ବିଭାଗ କର୍ମଚାରୀମାନଙ୍କ ନିଃସ୍ୱାର୍ଥପର ସେବାପାଇଁ ନିଜକୁ ଗୌରବାନ୍ୱିତ ମନେକରେ ଡାକ ବିଭାଗ ଲକ୍ଷ ଲୋକଙ୍କପାଇଁ ସର୍ବଦା ଖୁସି ଆଣି ଦେଇଛି କ୍ୟାବିନେଟ୍ କଣ୍ଡୋଲେନ୍ସ କେନ୍ଦ୍ର ଖାଉଟି ବ୍ୟାପାର ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶ୍ୱାନ୍ଙ୍କ ବିୟୋଗରେ କେନ୍ଦ୍ର କ୍ୟାବିନେଟ୍ ଗଭୀର ଶୋକ ପ୍ରକାଶ କରିଛି କେନ୍ଦ୍ର କ୍ୟାବିନେଟ୍ର ଆଜି ବସିଥିବା ବୈଠକରେ ସ୍ୱର୍ଗତ ପାଶୱାନ୍ଙ୍କ ସ୍କୃତିରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ତାଙ୍କର ବିୟୋଗ ଉପରେ ଏକ ପ୍ରସ୍ତାବ ଗୃହୀତ ହୋଇ ଦେଶ ଜଣେ ତୁଙ୍ଗନେତା ଦକ୍ଷ ସାଂସଦ ଓ ସେବା ମନୋଭାବାପନ୍ନ ପ୍ରଶାସକଙ୍କୁ ହରାଇଛି ବୋଲି କୁହାଯାଇଛି

ସେ ରାଜ୍ୟର ଜଣେ ଲୋକପ୍ରିୟ ନେତା ଥିଲେ ଓ ତାଙ୍କ ପ୍ରତି ବ୍ୟାପକ ଜନ ସମର୍ଥନ ଥିଲା

କେନ୍ଦ୍ର କ୍ୟାବିନେଟ୍ ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜଣାଇଛି

ଶ୍ରୀ କୋବିନ୍ଦ୍ ସ୍ୱର୍ଗତ ପାଶୱାନ୍ଙ୍କ ବାସଭବନକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମଧ୍ୟ ତାଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ରବିଶଙ୍କର ପ୍ରସାଦ ଓ ହର୍ଷବର୍ଦ୍ଧନ ଏବଂ ବିଜେପି ସଭାପତି କେପି ନଡ୍ରା ସ୍ୱର୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ରାମବିଳାସ ପାଶଓ୍ୱାନ୍ଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ସିପିଆଇ ନେତା ଡି ରାଜା ଏନ୍ସିପି ମୁଖ୍ୟ ଶରଦ୍ ପାୱାର୍ ଓ ବହୁ ବଡ଼ ବଡ଼ ନେତାମାନେ ତାଙ୍କ ବାସଭବନକୁ ଯାଇ ଶେଷ ସମ୍ମାନ ଜଣାଇଛନ୍ତି ଏଲ୍ଜେପି ନେତା ସ୍ୱାର୍ଗତ ପାଶୱାନ୍ଙ୍କ ମରଶରୀରକୁ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ରଖାଯାଇଥିଲା ଆଜି ଅପରାହ୍ରରେ ତାଙ୍କ ମରଶରୀରକୁ ବିମାନ ଯୋଗେ ପାଟନାକୁ ନିଆଯାଇଛି ଆସନ୍ତାକାଲି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ

ରାଷ୍ଟ୍ରୀୟ ସମ୍ମାନ ସହକାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ସ୍ୱରୂପ ଆକି ଦିଲ୍ଲୀ ଓ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ରାଜଧାନୀରେ ଜାତୀୟ ପତାକା ଅର୍ଦ୍ଧନମିତ ରହିଛି

ତାଙ୍କର ଲୋକସଭା ନିର୍ବାଚନ ମଣ୍ଡଳୀ ବିହାରର ହାକ୍ପୁରରୁ ସେ ରେକର୍ଡ଼ ସଂଖ୍ୟକ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ଗୋୟଲ୍ଙ୍କୁ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯିବାକୁ ନିର୍ଦ୍ଦେଶ ଦେଇଥିଲେ

ସେମାନଙ୍କ ମଧ୍ୟରେ କର୍ମୀ ଗୌତମ ନବଲଖା ଓ ଫାଦର୍ ଷ୍ଟାନ୍ ସ୍ୱାମୀ ଅଛନ୍ତି ଅନ୍ୟମାନଙ୍କ ମଧ୍ୟରେ ହାନି ବାବ୍ର ଆନନ୍ଦ ତେଲ୍ତ୍ରମ୍ଘଡେ କ୍ୟୋତି ଜଗତାପ୍ ସାଗର ଗୋର୍ଖେ ଓ ରମେଶ ଗାଇଚର୍ ରହିଛନ୍ତି

କୋବିଡ୍ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ଭାରତରେ ଦେଶବ୍ୟାପୀ ଲକ୍ଡାଉନ୍ ଲାଗ୍ର କରାଯିବାର୍ ଏହାର ଫଳସ୍ୱର୍ପ ପାରିବାରିକ ଆୟ ଏବଂ ଫାର୍ମଗ୍ରଡ଼ିକର ଆୟ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି ବିଶ୍ୱ ବ୍ୟାଙ୍କ୍ ଏହାର ଦକ୍ଷିଣ ଏସିଆ ଅର୍ଥନୈତିକ ଫୋକସ୍ ରିପୋର୍ଟରେ ସମଗ୍ର ଅଞ୍ଚଳରେ ବ୍ୟାପକ ଅର୍ଥନୈତିକ ମନ୍ତରତା ବିଷୟରେ ପୂର୍ବାନୁମାନ କରିଛି

ବିଶ୍ୱ ବ୍ୟାଙ୍କ୍ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ବାର୍ଷିକ ବୈଠକ ପ୍ରର୍ବର୍ତ୍ତ ଏହି ରିପୋର୍ଟ ପ୍ରକାଶ ପାଇଛି ଲୋ ପ୍ରେସର୍ ଉତ୍ତର ଆଶ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଆଜି ଏକ ଲଘୁଚାପ ସୃଷ୍ଟି ହୋଇଛି

ସୋମବାର ସୁଦ୍ଧା ଏହା ଉତ୍ତର ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗକୁ ଛୁଇଁବାର ଅନୁମାନ କରାଯାଉଛି